ଜନ୍ମୁ କାଶ୍କୀରରେ ପ୍ରି ପେଡ୍ ମୋବାଇଲ୍ ସେବା ପୁନର୍କ୍ଷମ ହୋଇଛି

ସରକାରୀ ସ୍ନତ୍ରରେ କୁହାଯାଇଛି ଜନ୍ମୁ କାଶ୍ମୀରର ବିକାଶ ପାଇଁ ସରକାର ନେବାକୁ ଥିବା ପଦକ୍ଷେପ ଓ ସେହି ଅଞ୍ଚଳର ଉନ୍ତି ଦିଗରେ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ସର୍ବସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହି ଗସ୍ତର ମୂଳଲକ୍ଷ୍ୟ କେନ୍ଦ୍ରମନ୍ତ୍ରୀମାନେ ସେଠାକୁ ଗସ୍ତ ସମୟରେ ସାଧାରଣ ଲୋକମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କୁ ରାଜ୍ୟରେ ଲାଗୁ ହେବାକୁ ଥିବା ଓ ପୂର୍ବରୁ ଲାଗୁ କରାଯାଇଥିବା ଯୋଜନା ଓ ପ୍ରକଚ୍ଚଗୁଡ଼ିକ ସଂକ୍ରାନ୍ତାରେ ସୂଚନା ଦେବେ

ତାହାମଧ୍ୟରେ ସେହି ଅଞ୍ଚଳର ଦ୍ରତ ବିକାଶ କାର୍ଯ୍ୟକ୍ରମ ସ୍ଥାନ ପାଇଛି

ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୌଳିକଚାଞାର ଦ୍ରତ ବିକାଶ ପ୍ରଧାନମନ୍ତ୍ରୀ ବିକାଶ ଯୋଜନାର କାର୍ଯ୍ୟକାରିତା ପ୍ରମୁଖ ଓ ବଡ଼ ବଡ଼ ଯୋଜନାଗୁଡ଼ିକର ରୂପାୟନ ଉତ୍ତମ ଶାସନ ଓ ସମସ୍ତଙ୍କୁ ସମାନ ସୁଯୋଗ ସହ ଅଞ୍ଚଳରେ ଆଇନ ଶୃଙ୍ଖଳାର କାର୍ଯ୍ୟକାରିତା ଆଦି ଅନ୍ତର୍ଭୁକ୍ତ ଏହାବ୍ୟତୀତ ଲୋକମାନଙ୍କର ଆୟ ଓ ନିଯୁକ୍ତି ବୃଦ୍ଧିକୁ ଭିତ୍ତିକରି ସେଠାରେ ଉଦ୍ୟୋଗର ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ମଧ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନ ପାଇଛି

ଏହାବ୍ୟତୀତ ଏକ ପୂଥକ ହ୍ୱାଟ୍ସ୍ ଆପ୍ ଗ୍ରପ୍ ମଧ୍ୟ ସ୍ଥାପନ କରାଯାଇଛି ଯାହା ମାଧ୍ୟମରେ ସମ୍ପୃକ୍ତ ଅଫିସରମାନଙ୍କୁ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଯୋଗାଇ ଦିଆଯିବ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ସଚିବ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଅଞ୍ଚଳର ଡିଭିଜନାଲ୍ କମିଶନର ଓ ଡେପୁଟି କମିଶନର୍ମାନଙ୍କୁ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କମିଶନର୍ମାନେ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବେ ସେମାନଙ୍କ ସହ ପଞ୍ଚାୟତସ୍ତରୀୟ ପ୍ରତିନିଧି ଓ ସର୍ବସାଧାରଣଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ଜେକେ ଇଣ୍ଟର୍ନେଟ୍ ଜନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ମୁଖପାତ୍ର ରୋହିତ କଂସଲ୍ କହିଛନ୍ତି ଆଜି ଜମ୍ମୁ କାଶ୍ମୀରେ ପ୍ରି ପେଡ୍ ମୋବାଇଲ୍ ସେବା ଉପଲବ୍ଧ ହୋଇଥିବାବେଳେ ଉପତ୍ୟକାର ଦୁଇଟି କିଲ୍ଲାରେ ଟୁ ଜି ସେବା ଉପଲବ୍ଧ ହୋଇଛି ସେଠାରେ ଗତବର୍ଷ ଅଗଷ୍ଟମାସଠାରୁ ମୋବାଇଲ୍ ସେବା ବନ୍ଦ୍ ରହିଥିଲା ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରି ପେଡ୍ ମୋବାଇଲ୍ରେ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ ସୁବିଧା ଉପଲହ୍ଧ ହୋଇଛି ଏହି ମୋବାଇଲ୍ ଫୋନ୍ଗୁଡ଼ିକର ସିମ୍ କାର୍ଡ଼ରେ ଇଷ୍ଟରନେଟ୍ ସୁବିଧା ଦେବାପାଇଁ ମୋବାଇଲ୍ ଫୋନ୍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଗ୍ରାହକମାନଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଯାଞ୍ କରିବାକୁ ପଡ଼ିବ

ଏନ୍ଆଇଏର ଜଣେ ମୁଖପାତ୍ର କହିଛନ୍ତି ଡିଏସ୍ପି ପାହ୍ୟା ଅଫିସର ଦେବୀନ୍ଦର ସିଂହଙ୍କୁ ହିଜିବୁଲ୍ ମୁଜାହିଦ୍ଦିନ୍ ସନ୍ତାସବାଦୀମାନଙ୍କ ସହିତ ଗତ ସପ୍ତାହରେ ଗିରଫ କରାଯାଇଥିଲା ମୁଖପାତ୍ର ପୁଣି କହିଛନ୍ତି ଗିରଫ ହେବା ସମୟରେ ସେମାନଙ୍କ ପାଖରେ ବହୁ ଅସ୍ତଶସ୍ତ ଓ ଗୋଳାବରୁଦ ଥିଲା କାଜିଗୁଣ୍ଡ୍ ନିକଟରେ ଏକ କାର୍ରୁ ସେମାନଙ୍କ କାତୀୟ ରାଜପଥର୍ ଗିରଫ କରାଯାଇଥିଲା ଏହି ମାମଲାରେ ଜନ୍ମୁ କାଶ୍ମୀର ପୁଲିସ୍ ଦ୍ୱାରା ଏକ ମାମଲା ରୁଜୁ କରାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର୍ ନିର୍ଦ୍ଦେଶ ପାଇବା ପରେ ଏନ୍ଆଇଏ ଘଟଣାରେ ପ୍ରନର୍ବାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଜାବେଡ଼୍କର ଇଲେକ୍ରାମା ଭାରିଶିଳ୍ପ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ବିଦ୍ୟୁତ୍ ସରଞ୍ଜାମର ମାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଦ୍ୟୁତ୍ ଶିଳ୍ପକୁ କହିଛନ୍ତି ସେ କହିଛନ୍ତି ନିମ୍ନମାନର ସରଞ୍ଜାମ ଓ ତ୍ରୁଟିପୂର୍ଣ୍ଣ ୱେୟାରିଙ୍ଗ୍ ଯୋଗୁଁ ଅଗ୍ନିକାଣ୍ଡ ଘଟଣାମାନ ଘଟୁଥିବାର ଖବର ମିଳୁଛି ବିଦ୍ୟୁତ୍ ଶିଳ୍ପ କେବଳ ସରଞ୍ଜାମ ଯୋଗାଶକାରୀର ଭୂମିକା ଗ୍ରହଣ ନ କରି ଯୋଗାଣ ଶୃଙ୍ଖଳର ଏକ ଅଂଶ ଭାବେ ନିଜକୁ ସାମିଲ୍ କରିବାକୁ ସେ ଅନୁରୋଧ କରିଛନ୍ତି

ସେ କହିଛନ୍ତି ବିଦ୍ୟୁତ୍ ଶିଳ୍ପ ହେଉଛି ଏଭଳି ଏକ ମଞ୍ଚ ଯାହା ବୈଷୟିକ ଜ୍ଞାନ ନବୀକରଣ କ୍ଷେତ୍ରରେ ବିଶ୍ୱକୁ ଭାରତ ସହ ସଂଯୋଗ କରିପାରିବ

ସେ ପୁଣି କହିଛନ୍ତି ବିଦ୍ୟୁତ୍ ଶିଳ୍ପର ଲକ୍ଷ୍ୟ ସର୍ବଦା ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଉଚିତ

ଏ ସଂକ୍ରାନ୍ତରେ ଉପରାଜ୍ୟପାଳଙ୍କର ଅନୁମତି ମିଳିବା ପରେ ଏକ ବିଞ୍ଘପ୍ତି କାରି କରାଯାଇଛି ବିଜ୍ଞପ୍ତି ଅନୁସାରେ କୌଣସି ବ୍ୟକ୍ତି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବାର ଆଭାସ ମିଳିଲେ କିମ୍ବା ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଥିବାର ସୂଚନା ମିଳିଲେ ସେହି ବ୍ୟକ୍ତିଙ୍କୁ ଅନେକ ମାସ ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଟକ ରଖାଯାଇପାରିବ

ଦିଲ୍ଲୀ ପୁଲିସ୍ କହିଛି ଏହି ନିର୍ଦ୍ଦେଶ ବିଭିନ୍ନ ସମୟରେ କାରି କରାଯାଇଥାଏ ଓ ଏହାର ବର୍ତ୍ତମାନର ପରିସ୍ଥିତି ସହ କୌଣସି ସମ୍ପର୍କ ନାହିଁ

ଚଳିତ ବର୍ଷର ବିଶ୍ୱ ଅର୍ଥନୈତିକ ଫୋରମ୍ର ଶୀର୍ଷକ ଏକ ସ୍ଥାୟୀ ତଥା ସହଯୋଗମଳକ ବିଶ୍ୱପାଇଁ ଭାଗିଦାର ରହିଛି କେନ୍ଦ୍ର ଜାହାଜ ଚଳାଚଳ ତଥା ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍ସୁଖ୍ ମାଣ୍ଡବୀୟ ଓ କର୍ଷାଟକ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଣ ଅଫିସରମାନଙ୍କ ନେତୃତ୍ୱ ନେଇ ଶ୍ରୀ ଗୋଏଲ୍ ଫୋରମ୍ରେ ଅଂଶଗ୍ରହଣ କରିବେ ଶ୍ରୀ ଗୋଏଲ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ରୁଷ୍ ସାଉଦି ଆରବ ସ୍ୱିଜର୍ଲ୍ୟାଣ୍ଡ କେରିଆ ଓ ସିଙ୍ଗାପୁରର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବାର କାର୍ଯ୍ୟସ୍ଚୀ ରହିଛି ଏହାଛଡ଼ା ସେ ବିଭିନ୍ନ କମ୍ପାନୀର ସିଇଓମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ ଓ ଭାରତୀୟ ରେଳବାଇରେ ପୁଞ୍ଜିନିବେଶ ବୃଦ୍ଧି ଏବଂ ଭାରତରେ ବିଶ୍ୱସ୍ତରରୁ ଅନୁଷ୍ଠାନଗତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାପାଇଁ ମଧ୍ୟ ବିଭିନ୍ନ ବୈଠକରେ ଯୋଗଦେବେ

ପିଏମ୍ କଣ୍ଡୋଲେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ଭାଦିକ ତଥା ପୂର୍ବତନ ସାଂସଦ ଅଶ୍ୱିନୀ କୁମାର ଚୋପ୍ଡ଼ାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଚୋପ୍ଡ଼ାଙ୍କ ବିୟୋଗରେ ସେ ମର୍ମାହତ ହୋଇଛନ୍ତି ସାମ୍ଭାଦିକତା ପ୍ରତି ତାଙ୍କର ଅବଦାନ ଲାଗି ସ୍ୱର୍ଗତ ଚୋପ୍ଡ଼ା ଚିରସ୍କରଣୀୟ ହୋଇ ରହିବେ ବୋଲି ଶ୍ରୀ ମୋଦି ତାଙ୍କ ଶୋକବାର୍ଭାରେ ଉଲ୍ଲେଖ କରିଛନ୍ତି